ଆସନ୍ତା ବିଧବାର ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବାକୁ ନିଷ୍ବର୍ତି

ରାଜ୍ୟ ସରକାର ଏହି ମାମଲାକୁ ନେଇ ସୁପ୍ରିମକୋର୍ଟଙ୍ ଦ୍ୱାରସ୍ଥ ହୋଇଥିଲେ ଦୁଇ ଜଶିଆ ଖଣ୍ତପୀଠ ମାମଲାର ଶୁଶାଶି କରି ହାଇକୋର୍ଟ ଦେଇଥିବା ରାୟକୁ କାୟମ ରଖୃଛନ୍ତି

ବିଶ୍ୱବିଦ୍ୟାଳୟର ପ୍ରତିଷ୍ଷାତା ଶ୍ରୀ ଶ୍ରୀ ରବିଶଙ୍କର ଏହି ସମାବର୍ଭନ ଉହବରେ ପୌରହିତ୍ୟ କରିଥିଲେ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

ଏହାକୁ ଆହୁରି ହ୍ରାସ କରିବା ପାଇଁ ସରକାର ଉଦ୍ୟମ କର୍ଛନ୍ତି

ପ୍ରବେଶ ଶୁଲ୍କ ମଧ୍ଧ ହ୍ରାସ ପାଇଛି ବୋଲି ସେ କହିଛନ୍ତି

ଖୁଚୁରା ବଜାରରେ ଆନ୍ତଃରାଷ୍ଟ୍ରୀୟ ବ୍ୟବସାଯୀଙ୍କ ପ୍ରବେଶ ଓ ଏଫ୍ଡିଆଇକୁ କ୍ୟାବିନେଟ୍ ମଞ୍ଚୁରୀକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି

ଚୋର ଗିରଫ ରାଉରକେଲା ଜିଆର୍ପି ପୁଲିସ ଲାପଟପ ଚୋରୀ ଅଭିଯୋଗରେ ଜଣକୁ ଗିରଫ କରିଛି